କେନ୍ଦ୍ର କ୍ୟାବିନେଟ୍ ନାଗରିକ ସଂଶୋଧନ ବିଲ୍କୁ ଅନୁମୋଦନ କରିଛି

ଇଣ୍ଡିଆ ମାଲଦୀପ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମାଳଦୀପ ରାଷ୍ଟ୍ରପତି ଇବ୍ରାହିମ୍ ମହମ୍ମଦ ସୋଲିଃ ମିଳିତ ଭାବେ ଚାରୋଟି ମୁଖ୍ୟ ବିକାଶମୂଳକ ପ୍ରକଚ୍ଚକୁ ଉଦ୍ଘାଟନ କରିଛନ୍ତି ଆଜି ସନ୍ଧ୍ୟାରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ପ୍ରକଚ୍ଚଗୁଡ଼ିକୁ ଉଦ୍ଘାଟନ କରାଯାଇଛି ସେଗୁଡ଼ିକ ମଧ୍ୟରେ ମାଲେରେ ଏଲ୍ଇଡି ଲାଇଟ୍ ବ୍ୟବହାର ପାଇଁ ଏକ ପ୍ରକଳ୍ପ ଅନ୍ତର୍ଭୁକ୍ତ ଆଉ ଏକ ପ୍ରକଳ୍ପ ମାଳଦୀପରେ ରୂପୟ କାର୍ଡ ପ୍ରଚଳନ ଆରମ୍ଭ ପାଇଁ ରହିଛି ତିନୋଟି ମହ୍ୟ ପ୍ରକ୍ରିୟାକରଣ କାରଖାନା ଉଦ୍ଘାଟନ କରାଯାଇଛି ଓ ମାଳଦୀପକୁ ଏକ ଫାଷ୍ଟ ଇଷ୍ଟସେପ୍ଟର କ୍ରାପ୍ଟ ଉପହାର ସ୍ୱରୂପ ଦିଆଯାଇଛି ପ୍ରଧାନମନ୍ତୀ କହିଛନ୍ତି ଭାରତ ମାଳଦୀପ ସମ୍ପର୍କରେ ଏହାଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ଭାବେ ଲିପିବଦ୍ଧ ହୋଇ ରହିବ ସେ କହିଛନ୍ତି ଏନ୍ଡିଏ ସରକାରଙ୍କ 'ପ୍ରଥମେ ପଡ଼ୋଶୀ' ନୀତି ଓ ମାଳଦୀପ ସରକାରଙ୍କ 'ଭାରତ ପ୍ରଥମେ' ନୀତି ଯୋଗୁଁ ଦୁଇ ଦେଶ ମଧ୍ୟରେ ପ୍ରାୟ ସବୁ କ୍ଷେତ୍ରରେ ଦ୍ୱିପକ୍ଷିୟ ସହଯୋଗ ବୃଦ୍ଧି ପାଇଛି ସେ କହିଛନ୍ତି ଭାରତରେ ନିର୍ମିତ ଫାଷ୍ଟ ଇଷ୍ଟରସେପ୍ଟର କ୍ରାପ୍ଟ ମାଳଦୀପର ଉପକୂଳରକ୍ଷୀ ବାହିନୀକୁ ହସ୍ତାନ୍ତର କରାଯାଇଛି ଏହି ନିର୍ମାଣ ତାଙ୍କ ରାଜ୍ୟରେ ହୋଇଥିବାର ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ସେ ପୁଣି କହିଛନ୍ତି ଫାଷ୍ଟ ଇଣ୍ଟରସେପ୍ଟର କ୍ରାପ୍ଟ ମାଳଦୀପର ସାମୁଦ୍ରିକ ନିରାପତ୍ତା ବୃଦ୍ଧି କରିବା ସହିତ ସାମୁଦ୍ରିକ ଅର୍ଥନୀତି ଓ ପର୍ଯ୍ୟଟନର ବିକାଶରେ ସାହାଯ୍ୟ କରିବ ଶ୍ରୀ ମୋଦୀ କହିଛନ୍ତି ମାଳଦୀପରେ ଭାରତୀୟ ପର୍ଯ୍ୟଟକଙ୍କ ସଂଖ୍ୟା ଦ୍ୱିଗୁଣା ବୃଦ୍ଧି ପାଇଛି ଓ ଏ କ୍ଷେତ୍ରରେ ଭାରତ ପଞ୍ଚମ ସ୍ଥାନରୁ ଦ୍ୱିତୀୟ ସ୍ଥାନରେ ରହିଛି ସେ କହିଛନ୍ତି ରୁପେ ପେମେଣ୍ଟ ବ୍ୟବସ୍ଥା ମାଳଦୀପକୁ ଗସ୍ତ କରୁଥିବା ଭାରତୀୟଙ୍କୁ ବହୁ ମାତ୍ରାରେ ସାହାଯ୍ୟ କରିବ ପ୍ରଧାନମନ୍ତ୍ରୀ କହିଛନ୍ତି ମାଳଦୀପର ହୁଲହୁଲ ମାଲେରେ ଏକ କର୍କଟ ଚିକିହା କେନ୍ଦ୍ର ଏବଂ କ୍ରିକେଟ୍ ଷ୍ଟାଡିୟମ୍ ନିର୍ମାଣ ପାଇଁ ଉଭୟ ଦେଶ କାର୍ଯ୍ୟ କରୁଛନ୍ତି ମାଳଦୀପ ରାଷ୍ଟ୍ରପତି କହିଛନ୍ତି ଭାରତ ଓ ମାଳଦୀପକୁ ଭାରତ ମହାସାଗର ସଂଯୋଗ କରୁଛି ଓ ଭାରତ ମହାସାଗରର ନିରାପତ୍ତା ଦୁଇଦେଶର ସମ୍ପର୍କରେ ଘନିଷ୍ଠତା ପାଇଁ ସାହାଯ୍ୟ କରିଛି

କ୍ୟାବିନେଟ୍ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍କଭି ନିଆଯାଇଛି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍କଭିରେ କ୍ୟାବିନେଟ୍ ନାଗରିକ ସଂଶୋଧନ ବିଲ୍କୁ ଅନୁମୋଦନ କରିଛି କ୍ୟାବିନେଟ୍ ବୈଠକ ପରେ ନୂଆଦିଲ୍ଲୀରେ ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ କାଭଡେକର କହିଛନ୍ତି ଏହି ବିଲ୍ରେ ଭାରତର ସ୍ୱାର୍ଥ ପ୍ରତି ଧ୍ୟାନ ଦିଆଯାଇଛି ଓ ଖୁବ୍ ଶୀଘ୍ର ଏହାକୁ ପାର୍ଲାମେଷ୍ଟରେ ଉପସ୍ଥାପନ କରାଯିବ

ଏହି ବିଲ୍କୁ ପାର୍ଲାମେଣ୍ଟର ଚଳିତ ଅଧିବେଶନରେ ଆଗତ କରାଯିବ

ଭାରତ ବଣ୍ଡ ଏକ୍ସଚେଞ୍ଜ ଟ୍ରେଡେଡ୍ ଫଣ୍ଡ ଆରମ୍ଭ କରିବାକୁ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛି ଏହାଦ୍ୱାରା ରାଷ୍ଟ୍ରାୟତ ଉଦ୍ୟୋଗ ଓ ଅନ୍ୟ ସରକାରୀ ସଂଗଠନଗୁଡ଼ିକୁ ଅତିରିକ୍ତ ଅର୍ଥ ଯୋଗାଇ ଦିଆଯାଇପାରିବ ଭାରତ ବଣ୍ଡ ଏକ୍ଚେଞ୍ଜ ଟ୍ରେଡେଡ୍ ଫଣ୍ଡ ଦେଶର ପ୍ରଥମ ଉଦ୍ୟୋଗ ବଶ୍ତ ଇଟିଏଫ୍ ହେବ ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ସରକାର ଦେଶରେ ବଣ୍ଡ ବଜାରକ୍ ଅଧିକ ସକ୍ରିୟ କରିବାକୁ ପ୍ରଚେଷ୍ଟା ଚଳେଇଛନ୍ତି ସରକାର କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ବିଲ୍କୁ ମଧ୍ୟ ଅନୁମୋଦନ କରିଛନ୍ତି

ଏହି ବିଲ୍ ଖୁବ୍ ଶୀଘ୍ର ପାର୍ଲାମେଣ୍ଟରେ ଉପସ୍ଥାପିତ ହେବ ପ୍ରଗତି ମଇଦାନଠାରେ ଏକ ପଞ୍ଚତାରକା ହୋଟେଲ ନିର୍ମାଣ ପାଇଁ କମି ବିକ୍ରୟକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି ପ୍ରଗତି ମଇଦାନକୁ ଏକ ଆନ୍ତର୍ଜାତିକ ସ୍ତରୀୟ ପ୍ରଦର୍ଶନୀ ଓ ସମ୍ମିଳନୀ କେନ୍ଦ୍ର ଭାବେ ବିକଶିତ କରିବା ଲାଗି ଏକ ବୃହତ୍ ପ୍ରକଳ୍ପର କାର୍ଯ୍ୟକ୍ ଆଇଟିପିଓ ହାତକୁ ନେବ

ଭାରତ ଓ ମାଳଦୀପ ମଧ୍ୟରେ ନିର୍ବାଚନ ପରିଚାଳନା ଓ ପ୍ରଶାସନ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଦୁଇ ଦେଶର ନିର୍ବାଚନ କମିଶନଙ୍କ ମଧ୍ୟରେ ଏକ ଏମ୍ଓୟୁକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି ଏହି ଏମ୍ଓୟୁ ଅନୁସାରେ ଦୁଇ ଦେଶ ପରସ୍କର ମଧ୍ୟରେ ଜ୍ଞାନ ଓ ଅଭିଜ୍ଞତାର ଆଦାନପ୍ରଦାନ କରିବେ

ଝାଡ଼ଖଣ୍ଡ ପୋଲସ୍ ଝାଡ଼ଖଣ୍ଡର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ସକାଶେ ଆଉ ମାତ୍ର ଗୋଟିଏ ଦିନ ସମୟ ବାକିଥିବା ବେଳେ ବିଭିନ୍ନ ରାଜନୈତିକ ଦଳର ତୁଙ୍ଗନେତାମାନେ ଭୋଟରମାନଙ୍କୁ ଆକୁଷ୍ଟ କରିବା ଲାଗି ଜୋରସୋର ଉଦ୍ୟମ ଚଳାଇଛନ୍ତି

ଭୋଟ ନିଆଯାଉଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ପୂର୍ବ ସିଂହଭୂମ୍ ପଣ୍ଟିମ ସିଂହଭୂମ୍ ସଡ଼େଇକଳା ଖରସୁଆଁ ରାଞ୍ଚି ଖୁଣ୍ଢି ଗୁମଲା ଓ ସିମଡେଗା ଜିଲ୍ଲା ରହିଛି ମନ୍ଦରଠାରେ ଏକ ନିର୍ବାଚନ ସଭାରେ ଉଦ୍ବୋଧନ ଦେଇ ବିଜେପି କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡା କହିଛନ୍ତି ତାଙ୍କ ପାର୍ଟି ଝାଡ଼ଖଣ୍ଡରେ ସରକାରରେ ଅସ୍ଥିରତାର ଯୁଗର ଅବସାନ ଘଟାଇଛି ଓ ରାଜ୍ୟକୁ ଏକ ସ୍ଥିର ତଥା ଦୁର୍ନୀତିମୁକ୍ତ ସରକାର ଦେଇଛି ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ କାଙ୍କେଠାରେ ଏକ ନିର୍ବାଚନ ସଭାରେ ଉଦ୍ବୋଧନ ଦେଇଛନ୍ତି କଂଗ୍ରେସ ପାର୍ଟି ଦାରିଦ୍ର୍ୟ ଦୂରିକରଣ ନାମରେ ଲୋକମାନଙ୍କୁ ଭୁଆଁ ବୁଲାଉଥିବା ସେ ଦୋଷାରୋପ କରିଚ୍ଛନ୍ତି ଅଖିଳ ଝାଡ଼ଖଣ୍ଡ ଛାତ୍ରସଂଘ ପାର୍ଟି ମୁଖ୍ୟ ସୁଦେଶ ମାହତୋ ମନ୍ଦିର ଓ ଜୁଗସଲାଇଠାରେ ନିର୍ବାଚନ ର୍ୟାଲିଗୁଡ଼ିକରେ ଉଦ୍ବୋଧନ ଦେଇଛନ୍ତି ସେ କହିଛନ୍ତି ତାଙ୍କ ପାର୍ଟି ଝାଡ଼ଖଣ୍ଡର ଆତ୍କସମ୍ମାନ ପାଇଁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କର୍ଛି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ମୁଖ୍ୟ ଶିବୁ ସୋରେନ୍ ପାର୍ଟି ନେତା ହେମନ୍ତ ସୋରେନ୍ କଂଗ୍ରେସ ନେତା ଶତ୍ରୁଘ୍ନ ସିହ୍ନା ଓ ଝାଡ଼ଖଣ୍ଡ ବିକାଶ ମୋର୍ଚ୍ଚା ସଭାପତି ବାବୁଲାଲ ମରାଣ୍ଡି ମଧ୍ୟ ବିଭିନ୍ନ ନିର୍ବାଚନ ସଭାରେ ଉଦ୍ବୋଧନ ଦେଇଛନ୍ତି ଏସ୍ସି ଚିଦାମ୍ଘରମ୍ ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ଦ୍ୱାରା ଦାଏର କରାଯାଇଥିବା ଆଇଏନ୍ଏକ୍ ମିଡିଆ କଳାଧନ ମାମଲାରେ ଆଜି ସୁପ୍ରିମ୍କୋର୍ଟ କଂଗ୍ରେସ ନେତା ପି ଚିଦାୟରମ୍ଙ୍କୁ ଜାମିନ୍ ମଞ୍ଜୁର କରିଛନ୍ତି ସୁପ୍ରିମ୍କୋର୍ଟ କହିଛନ୍ତି ଶ୍ରୀ ଚିଦାୟରମ୍ କୋର୍ଟଙ୍କ ଅନୁମତି ବିନା ଦେଶ ବାହାରକୁ ଯାଇପାରିବେ ନାହିଁ ସେ ସାକ୍ଷୀମାନଙ୍କୁ ପ୍ରଭାବିତ କରିପାରିବେ ନାହିଁ କିମ୍ବା ପ୍ରମାଣ ନଷ୍ଟ କରିପାରିବେ ନାହିଁ ଶ୍ରୀ ଚିଦାୟରମ୍ ତାଙ୍କର ମାମଲା ସଂକ୍ରାନ୍ତରେ ଗଣମାଧ୍ୟମରେ କୌଣସି ବିବୃତ୍ତି ଦେଇପାରିବେ ନାହିଁ ବୋଲି ମଧ୍ୟ କୋର୍ଟ୍ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

ଖଣ୍ଡପୀଠରେ ଜଷ୍ଟିସ୍ ଏଏସ୍ ବୋପନ୍ନା ଓ ହୃଷିକେଶ ରୟ ମଧ୍ୟ ସଦସ୍ୟ ଅଛନ୍ତି ଟେଷ୍ଟ ର୍ୟାଙ୍କିଙ୍ଗ୍ ଭାରତୀୟ କ୍ରିକେଟ୍ କ୍ୟାପଟେନ୍ ବିରାଟ୍ କୋହଲି ଆଇସିସି ଟେଷ୍ଟ ବ୍ୟାଟସ୍ମ୍ୟାନ୍ ର୍ୟାଙ୍କିଙ୍ଗ୍ରେ ତାଙ୍କର ପ୍ରଥମ ସ୍ଥାନ ଫେରି ପାଇଛନ୍ତି ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍ ପ୍ରଥମ ସ୍ଥାନରୁ ତଳକୁ ଚାଲିଯାଇଛନ୍ତି ଦୁବାଇରେ ଆକି ଆଇସିସି ଟେଷ୍ଟ ର୍ୟାଙ୍କିଙ୍ଗ୍ ପ୍ରକାଶ ପାଇଛି

ଚେତେଶ୍ୱର ପୂଜାରା ର୍ୟାଙ୍କିଙ୍ଗ୍ରେ ଚତୁର୍ଥ ସ୍ଥାନ ବଜାୟ ରଖିଥିବାବେଳେ ଅଜିଙ୍କ୍ୟ ରାହାଣେ ଗୋଟିଏ ସ୍ଥାନ ତଳକୁ ଖସି ଷଷ୍ଠ ସ୍ଥାନରେ ରହିଛନ୍ତି